ପିଏମ୍ ଭ୍ୟାକ୍ସିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପାଇଁ ପ୍ରତିଷେଧକ ବାହାର କରିବାରେ ଭାରତ ସବୁଠୁ ଆଗରେ ରହିଛି

ସେ କହିଛନ୍ତି ଭାରତ ପ୍ରତିଷେଧକ ଟିକା ପହଞ୍ଚାଇବା ପାଇଁ ଏକ ସୁବ୍ୟବସ୍ଥିତ ଉପାୟ ସ୍ଥାପନ କରିଛି

ସେ କହିଛନ୍ତି ଏହି ଡିକିଟାଇଜ୍ ନେଟୱର୍କ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ ଆଇଡିକୁ ଦେଶର ନାଗରିକମାନଙ୍କୁ ପ୍ରତିଷେଧକ ଦେବାରେ ବ୍ୟବହାର କରାଯିବ ସେ କହିଛନ୍ତି ଲୋକମାନଙ୍କ ସହଯୋଗ ଯୋଗୁଁ ଭାରତରେ କୋବିଡ ମୃତ୍ୟୁହାର ସବୁଠୁ କମ୍ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଦେନିକ ସଂକ୍ରମିତ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି ସେ କହିଛନ୍ତି ଆରୋଗ୍ୟ ହାର ଦୃଷ୍ଟିରୁ ମଧ୍ୟ ଭାରତ ଶୀର୍ଷରେ ରହିଛି ଶ୍ରୀ ମୋଦୀ କହିଛନ୍ତି ଦେଶରେ ଠିକ୍ ସମୟରେ କୋବିଡ୍ କଟକଣା ଲାଗୁ କରାଯିବା ଦ୍ୱାରା ଏଭଳି ସଫଳତା ମିଳିଛି ସେ କହିଛନ୍ତି ଭାରତ ମାସ୍କ ବ୍ୟବହାର କରିବାକୁ ପ୍ରଥମେ ଉସାହିତ କରିଥିଲା ଓ ସଂକ୍ରମିତମାନଙ୍କ ସଂସର୍ଶରେ ଆସିବା ଲୋକମାନଙ୍କୁ ଖୋକ୍ତି ବାହାର କରିବାରେ ସକ୍ରିୟତାର ସହ କାର୍ଯ୍ୟ ଆରମ୍ଭ କରିଥିଲା ଭାରତ ମଧ୍ୟ ଆଗୁଆ ର୍ୟାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ କରିଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ ବ୍ୟତୀତ ଭାରତ ଉତ୍ତମ ମାନର ଔଷଧ ଓ ପ୍ରତିଷେଧକ ଉତ୍ପାଦନ ପାଇଁ ବିଶ୍ୱରେ ଜଣାଶୁଣା ଓ ଏଗୁଡ଼ିକ ଅତି ଶସ୍ତା ମୂଲ୍ୟରେ ଯୋଗାଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଉଦ୍ୟମରେ ଗେଟ୍ସ ଫାଉଣ୍ଡେସନ ମଧ୍ୟ ଅଂଶୀଦାର ରହିଛି ଭାରତର ଅଭିଜ୍ଞତା ଓ ଗବେଷଣା ଦକ୍ଷତା ଦିନେ ବିଶ୍ୱ ସ୍ନାସ୍ଥ୍ୟ ସେବା ଉଦ୍ୟମର କେନ୍ଦ୍ରିନ୍ଦ୍ର ହେବ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଅନ୍ୟ ଦେଶଗୁଡ଼ିକୁ ଏହିସବୁ କ୍ଷେତ୍ରରେ ଏମାନଙ୍କର ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବାକୁ ଚାହଁ ଶ୍ରୀ ମୋଦୀ କହିଛନ୍ତି ଆଗକୁ ବିଶ୍ୱର ଭବିଷ୍ୟତ କେଉଁ ଦେଶ ବିଜ୍ଞାନ ଓ ନବୀକରଣ କ୍ଷେତ୍ରରେ କେତେ ନିବେଶ କରୁଛି ସେଥିରୁ ନିର୍ଦ୍ଧାରିତ ବେହ ସେ କହିଛନ୍ତି ଏଥିପାଇଁ ଦ୍ରରଦୃଷ୍ଟିର ଯଥେଷ୍ଟ ଆବଶ୍ୟକତା ରହିଛି ଓ ଏଥିପାଇଁ ଆମକୁ ଆଗୁଆ ବିଜ୍ଞାନ ଏବଂ ନବୀକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ହେବ ଫଳରେ ଆମେ ଏହାର ଲାଭ ଠିକ୍ ସମୟରେ ପାଇପାରିବା ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ନବୀକରଣ ଦିଗରେ ଏହି ଉଦ୍ୟମ ଅନ୍ୟମାନଙ୍କ ସହ ମିଳିତ ଉଦ୍ୟୋଗ ଏବଂ ସର୍ବସାଧାରଣଙ୍କ ଅଂଶଗ୍ରହଣ ଦ୍ୱାରା ସମ୍ଭବ ହେବ

ସେ କହିଛନ୍ତି ଭାରତରେ ବହୁ ଦକ୍ଷ ଓ ପ୍ରତିଭାଶଳୀ ବୈଜ୍ଞାନିକ ରହିଛନ୍ତି ଏବଂ ଉତ୍ତମ ମାନର ବିଜ୍ଞାନ ଶିକ୍ଷାନୁଷ୍ଠାନମାନ ରହିଛି ଏହିସବୁ ଅନୁଷ୍ଠାନ ଓ ବୈଜ୍ଞାନିକମାନେ ବିଗତ କିଛିମାସ ଧରି ଭାରତର ସବୁଠୁ ବଡ଼ ସମ୍ପଦ ସାବ୍ୟସ୍ତ ହୋଇଛନ୍ତି ଶ୍ରୀ ମୋଦୀ କହିଛନ୍ତି କଣ୍ଟେନମେଣ୍ଟରୁ ଆରମ୍ଭ କରି କୋବିଡର ମୁକାବିଲା ପର୍ଯ୍ୟନ୍ତ ସବୁକ୍ଷେତରେ ସେମାନେ ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଛି ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳରେ ଅଧିକ ମେଡ଼ିକାଲ କଲେଜ ସ୍ଥାପନ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି

ଆଲୋଚନାର ବିଷୟବସ୍ତୁ ମଧ୍ୟରେ କୋବିଡର ମୁକାବିଲା ପାଇଁ ବିଜ୍ଞାନର ପର୍ଯ୍ୟାପ୍ତ ପ୍ରୟୋଗ ସମେତ କୋବିଡ ପରିସ୍ଥିତିର ପରିଚାଳନା ଆନ୍ତର୍ଜାତିକ ସ୍ତରରେ ଏହାର ମୁକାବିଲା ପାଇଁ ସମାଧାନ ବାହାର କରାଯିବା ସାଂପ୍ରତିକ ପରିସ୍ଥିତିରେ ଏହାର ମୁକାବିଲା ଓ ଭବିଷ୍ୟତରେ ଏହାର ପୁନରାବୃତ୍ତିକୁ ରୋକିବା ଆଦି ବିଷୟ ସ୍ଥାନ ପାଇଛି

ଏକ ଟ୍ପିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସନ୍ଧ୍ୟାରେ ସେ ଦେଶର ନାଗରିକମାନଙ୍କୁ ଏକ ସନ୍ଦେଶ ଦେବାକୁ ଚାହାନ୍ତି କୋବିଡ ଷ୍ଟାଟସ୍ ଭାରତ କୋବିଡ ମୁକାବିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି

ପ୍ରତିଦିନ ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ଓ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଭାରତରେ ସଂକ୍ରମିତ ହୋଇ ଚିକିିିିତ ହେଉଥିବା ଲୋକମାନଙ୍କ ସଂଖ୍ୟା କମିବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ନୀତି ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମସ୍ତ ନୀତି ନିୟମର ସଠିକ ଭାବେ ପାଳନ ଯୋଗୁଁ ଏହି ସଫଳତା ମିଳିଛି ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବା ସହ ଆରୋଗ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି

ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟ ହାର ସର୍ବାଧିକ ଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି

ପଞ୍ଜାବ ହରିଆଣା ଉତ୍ତରପ୍ରଦେଶ ତାମିଲନାଡ଼ୁ ଉତ୍ତରାଖଣ୍ଡ ଚଣ୍ଡୀଗଡ଼ ଜାମ୍ଗୁ କାଶ୍ମୀର ଓ କେରଳ ଭଳି ରାଜ୍ୟଗୁଡ଼ିକରୁ ଧାନ ସଂଗ୍ରହ କରାଯାଉଛି

ମନ୍ତ୍ରଣାଳୟ କହିଛି ପଞ୍ଜାବ ହରିଆଣା ଓ ରାଜସ୍ଥାନରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କତା ସଂଗ୍ରହ ମଧ୍ୟ ଜାରି ରହିଛି

ପ୍ରତିରକ୍ଷା ମନ୍ତ୍ରଶାଳୟର ଏକ ଟ୍ୱିଟ୍ ବାର୍ଭାରେ କୁହାଯାଇଛି ଏହା ଅଧିକରୁ ଅଧିକ ଭାରତୀୟ ଶିଳ୍ପକୁ ଗବେଷଣା ଓ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉସାହିତ କରିବ